ଇଣ୍ଡୋ ପାକ୍ ପ୍ରୋଟେଷ୍ଟ ଭାରତୀୟ ହାଇକମିଶନ୍ କର୍ମକର୍ତ୍ତାମାନଙ୍କୁ ହଇରାଣ ହରକତ କରାଯିବା ଓ ପାକିସ୍ତାନ ଗସ୍ତରେ ଯାଇଥିବା ଶିଖ୍ ତୀର୍ଥଯାତ୍ରୀମାନଙ୍କୁ ଭେଟିବାପାଇଁ ସେମାନଙ୍କୁ ଦିଆ ନ ଯିବା ବିରୁଦ୍ଧରେ ଭାରତ ପାକିସ୍ତାନ ନିକଟରେ ଦୃଢ଼ ପ୍ରତିବାଦ ଜଣାଇଛି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟଦ୍ୱାରା ଅନୁମତି ମିଳିଥିବା ସତ୍ତ୍ୱେ ହାଇକମିଶନ୍ ର ବାଶିଜ୍ୟ ଦୂତାବାସ କର୍ମଚାରୀମାନଙ୍କୁ ହଇରାଣ ହରକତ କରାଯାଇଥିଲା ଓ ଗୁରୁଦ୍ୱାରା ନାନକନା ସାହିବ୍ ଓ ସଚ୍ଚା ସୌଦାଠାରେ ସେମାନଙ୍କୁ ଅନୁମତି ମିଳି ନ ଥିଲା ବୈଦେଶିକ ମନ୍ତ୍ରଣାଳୟ କହିଛି ଏଭଳି ହଇରାଣ ହରକତ କରାଯିବାଦ୍ୱାରା ସେମାନେ କୌଣସି କୂଟନୈତିକ କାର୍ଯ୍ୟ କରି ନ ପାରି ଇସ୍ଲାମାବାଦ ଫେରି ଯାଇଥିଲେ ଭାରତୀୟ ଶିଖ୍ ତୀର୍ଥଯାତ୍ରୀମାନେ ପାକିସ୍ତାନ ଗସ୍ତରେ ଯାଇଥିବାବେଳେ ଭାରତର ହାଇକମିଶନ୍ କର୍ମକର୍ତ୍ତାମାନଙ୍କୁ ତୀର୍ଥଯାତ୍ରୀମାନଙ୍କୁ ଭେଟିବାପାଇଁ ଏଥରକୁ ମିଶାଇ ତୃତୀୟ ଥର ଲାଗି ପାକିସ୍ତାନ ଦେଇ ନାହିଁ ଗୁରୁ ନାନକ ଜୟନ୍ତୀ ଗୁରୁ ନାନକ ଜୟନ୍ତୀ ବା ଗୁରୁ ପରବ ଓ କାର୍ତ୍ତିକ ପୂର୍ଣ୍ଣିମା ଆଜି ସମଗ୍ର ଦେଶରେ ଧାର୍ମିକ ମନୋଭାବ ସହ ପାଳିତ ହେଉଛି ପ୍ରଥମ ଶିଖ୍ଗୁରୁ ଗୁରୁ ନାନକଙ୍କର ଜନ୍ମବାର୍ଷିକୀକୁ ଗୁରୁ ପରବ ଭାବେ ପାଳନ କରାଯାଇଥାଏ ଗୁରୁ ନାନକ ହେଉଛନ୍ତି ଶିଖ୍ ଧର୍ମର ପ୍ରତିଷ୍ଠାତା

ଏହି ଅବସରରେ ଶିଖ୍ ଧର୍ମର ଲୋକମାନେ ପ୍ରାର୍ଥନା କରୁଛନ୍ତି

ଅଖଣ୍ଡ ପାଠ ହେଉଛି ଗୁରୁଗ୍ରନ୍ଥ ସାହିବରେ ଲିଖିତ ଧର୍ମବାଣୀ ଏହା ଶିଖ୍ଧର୍ମର ପବିତ୍ର ଗ୍ରନ୍ଥ ଆମ ସମ୍ଭାଦଦାତା ଜଣାଇଛନ୍ତି ପଞ୍ଜାବର ସମସ୍ତ ଗୁରୁଦ୍ୱାରା ସୁନ୍ଦରଭାବେ ସଜ୍ଞା ଯାଇଛି ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗୁରୁପରବ ଉପଲକ୍ଷେ ଲୋକମାନଙ୍କୁ ଅଭିନନ୍ଦନ କ୍ଷଣାଇଛନ୍ତି ଆଜି କାର୍ତ୍ତିକ ପୂର୍ଷ୍ଣିମା ଅବସରରେ ହିନ୍ଦୁଧର୍ମର ଲୋକମାନେ ନଦୀ ଓ ବିଭିନ୍ନ କଳାଶୟରେ ପବିତ୍ର ବୁଡ଼ ପକାଇଛନ୍ତି

ଏହା ଅଧୀନରେ ପ୍ରଥମ ଚଳଚ୍ଚିତ୍ର ଭାବେ ଆକି ସୋଲେ ପ୍ରଦର୍ଶିତ ହୋଇଥିବାବେଳେ ଆସନ୍ତାକାଲି ହିନ୍ଦୀ ଚଳଚ୍ଚିତ୍ର ହିଚ୍କୀ ପ୍ରଦର୍ଶିତ ହେବ

ସ୍ଟଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମୁଖପାତ୍ର ଅରୁଣ କୁମାର କହିଛନ୍ତି ଆମାଜନ୍ ଆଲେକ୍କା ସ୍କାର୍ଟ ସ୍ୱିକର୍ ମାଧ୍ୟମରେ ଆକାଶବାଣୀ କାର୍ଯ୍ୟକ୍ରମର ଷ୍ଟ୍ରିମିଂ ଯୋଗୁଁ ଏହା ସମ୍ଭବ ହୋଇପାରିଛି ଭିପି ୱାର୍ଲଡ୍ ୟୁଥ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆଜି କହିଛନ୍ତି ଯୁବପିଢ଼ି ଆଗାମୀ ଭାରତର ବହୁମଲ୍ୟ ଶକ୍ତି ଅଟନ୍ତି

ଭାରତ ଦ୍ରତ ବେଗରେ ବିକାଶ ଦିଗରେ ଅଗ୍ରସର ହେଉଛି ଏବଂ ବିଶ୍ୱରେ ଏକ ଦୂତ ଅର୍ଥନୀତି ଭାବେ ଉଭା ହୋଇଛି

ଉପରାଷ୍ଟ୍ରପତି କହିଛନ୍ତି ଆମ ଯୁବପିଢ଼ି ଉଚ୍ଚ ଲକ୍ଷ୍ୟସମ୍ପନ୍ନ ହେବା ସହ ବିଶ୍ୱରେ ଘଟୁଥିବା ଶ୍ରେଷତ୍ୱକୁ ଗ୍ରହଣ କରି ଅଗ୍ରସର ହେବା ଆବଶ୍ୟକ ସେ କହିଛନ୍ତି ଯଦିଓ ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଶିକ୍ଷାନୁଷ୍ଠାନ ବେସରକାରୀ ସଙ୍ଗଠନ ପ୍ରଭୂତି ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ

ସୀତାର ଓ ସୁରବାହାରକୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି

ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ଇମ୍ରାତ୍ ଖାଁ ଗତବର୍ଷ ପଦ୍କଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ପଦ୍କ ପୁରସ୍କାର ତାଙ୍କୁ ବହୁ ବିଳମ୍ଘରେ ଦିଆଯାଇଥିବା ସେ ଦର୍ଶାଇଥିଲେ

ମୃତକ ଆଲେନ୍ ପହଞ୍ଚଥିବା ସ୍ଥାନ ଓ ତାଙ୍କୁ ଶେଷଥର ଦେଖାଯାଇଥିବା ସ୍ଥାନ ସମ୍ପର୍କରେ ପୁଲିସ୍ ତଥ୍ୟ ପ୍ରମାଣ ଯୋଗାଡ଼ କର୍ରଛି ଏହି ଘଟଣାଟି ଆଖାମାନ୍ର ପ୍ରତିବନ୍ଧିତ ଅଞ୍ଚଳରେ ଘଟିଥିବାରୁ ଏବଂ ସେଥିରେ ବିରଳ ଆଦିବାସୀ ଗୋଷୀର ସମ୍ପୃକ୍ତି ଥିବାରୁ ତଦନ୍ତ ପାଇଁ ପୁଳିସ୍ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନର ସାହାଯ୍ୟ ନେଉଛି ଇସିଆଇ ତେଲଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଥିବା ତେଲଙ୍ଗାନାର ନିର୍ବାଚନ ପ୍ରସ୍ତୁତି ଉପରେ ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ ସନ୍ତୋଷ ପ୍ରକାଶ କରିଛନ୍ତି ଅବାଧ ଓ ନିରପେକ୍ଷ ଭୋଟ୍ଗ୍ରହଣକୁ ନିର୍ଣ୍ଣିତ କରିବାପାଇଁ ଫଳପ୍ରଦ ବ୍ୟବସ୍ଥା ଗ୍ରହଣ କରାଯିବା ବିଷୟ ନିର୍ବାଚନ କମିଶନ୍ ରାଜନୈତିକ ଦଳଗୁଡ଼ିକୁ ପ୍ରତିଶ୍ରତି ଦେଇଛି ଶ୍ରୀ ରାଓ୍ୱତ କହିଛନ୍ତି ରାଜନୈତିକ ଦଳମାନେ ଉତ୍ଥାପନ କରିଥିବା ବିଷୟଗୁଡ଼ିକ ଉପରେ ସବୁ ସ୍ତରରେ ଫଳପ୍ରଦ ପର୍ଯ୍ୟବେକ୍ଷଣ ଓ ତଦାରଖ ପାଇଁ ନିର୍ବାଚନ କମିଶନ୍ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି

ସେ ଲସ୍କରେ ତୟବାର ଜଣେ କୁଖ୍ୟାତ କମାଣ୍ଡର ସାମ୍ଭାଦିକ ତଥା ସମ୍ପାଦକ ଶୁଜାତ ବୁଖାରୀଙ୍କ ହତ୍ୟା ଘଟଣାରେ ସେ ଅଭିଯୁକ୍ତ ଥିଲା

ବାଶିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ନୂଆଦିଲ୍ଲୀରେ ଦ୍ୱିତୀୟ ଭାରତ ସୁନା ଓ ଗହଣା ଶିଖର ବୈଠକକୁ ଉଦ୍ଘାଟନ କରି ଏହା କହିଛନ୍ତି ସୁନା ଓ ଗହଶା ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ସମନ୍ୱିତ ସୁନା ନୀତି ପ୍ରସ୍ତୁତ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ଆର୍ଥକ କାରଣକୁ ନେଇ ଗହଣା ଓ ମୂଲ୍ୟବାନ ପଥର ବ୍ୟବସାୟ ଯେପରି କ୍ଷତିଗ୍ରସ୍ତ ନ ହୁଏ ତାହା ତାଙ୍କର ମନ୍ତ୍ରଣାଳୟ ନିଣ୍ଚିତ କରିବ ଏ ସଂକ୍ରାନ୍ତରେ ତାଙ୍କ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରୁଥିବାର ସେ କହିଛନ୍ତି ଗହଣା ଓ ମୂଲ୍ୟବାନ ପଥର କ୍ଷେତ୍ରର ବିକାଶପାଇଁ ଭାରତ ଅନ୍ୟ ଦେଶଗୁଡ଼ିକ ସହ ଭାଗିଦାରୀରେ କାର୍ଯ୍ୟ କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି

ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ବିବାଦକୁ ନେଇ ଉତ୍ତେଜନା ଏସୀୟ ବଜାରରେ ପୁଞ୍ଜିନିବେଶକାରୀମାନଙ୍କ ମନୋବଳ ହ୍ରାସ କରିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ମ୍ ଓ ଚୀନ ରାଷ୍ଟ୍ରପତି ଷି କିନ୍ପିଙ୍ଗ୍ଙ୍କ ମଧ୍ୟରେ ଆଗକୁ କଥାବାର୍ତ୍ତା ହେବାକୁ ରହିଛି

ୟୁରୋପ୍ର ଷ୍ଟକ୍ ବଜାରଗ୍ରଡ଼ିକ ମଧ୍ୟର୍ ବଡ଼ ବଡ଼ ଷ୍ଟକ୍ ବଜାର ସ୍ଟଚକାଙ୍କ ଲାଭ କରିଛି

ବେଜିଂ କର୍ତ୍ତୃପକ୍ଷ ଜନସଂଖ୍ୟା ହ୍ରାସ ପାଇଁ ପଦକ୍ଷେପମାନ ନେଇଛନ୍ତି

ଗତ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିଲା

କ୍ରିକେଟ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଆନ୍ତର୍ଜାତିକ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍କୁ ଆଜି ରଦ୍ଦ କରିଦିଆଯାଇଛି

ବକ୍ସିଂ ଏମ୍ସି ମାରିକମ୍ ଓ ସୋନିଆ ଚହଲ୍ ବକ୍ୱିଂ ମହିଳା ବିଶ୍ୱ ଚାମ୍ପିୟନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି